ଉତ୍ତରାଖଣ୍ଡର କେଦାରନାଥ ପୀଠ ଆଜି ସକାଳୁ ଖୋଲାଯାଇଛି

କ୍ୟାମ୍ପେନିଂ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆସନ୍ତାକାଲି ସନ୍ଧ୍ୟାରେ ସମାପ୍ତ ହେଉଥିବାବେଳେ ପ୍ରଚାର କାର୍ଯ୍ୟ ଏବେ ଶୀର୍ଷରେ ପହଞ୍ଚିଛି

ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତା ଦେଶର ବିଭିନ୍ନ ଅଞ୍ଚଳରେ ର୍ୟାଲି ଓ ରୋଡ ଶୋ'ମାନ ଆୟୋଜନ କରି ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଅନ୍ତର୍ଗତ କମଳଡାଙ୍ଗଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାବେଳେ କହିଛନ୍ତି କେନ୍ଦ୍ରରେ ଏକ ଦୂଢ଼ ସରକାର ସପକ୍ଷରେ ଲୋକମାନେ ମତଦାନ କରୁଛନ୍ତି ସେ କହିଛନ୍ତି ତୂଣମୂଳ କଂଗ୍ରେସ କର୍ମୀମାନଙ୍କର ଗୋଷ୍ଠୀରାଜ ଯୋଗୁଁ କେନ୍ଦ୍ର ସରକାରଙ୍କର କଲ୍ୟାଣମୂଳକ ଯୋଜନା ଗୁଡ଼ିକର ଉପକାର ପଶ୍ଚିମବଙ୍ଗରେ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚପାରୁ ନାହିଁ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ତୂଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ରାଜ୍ୟର ଗରିବ ଲୋକମାନଙ୍କୁ ଚିକିତ୍ସା ସୁବିଧା ପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି ସେ କହିଛନ୍ତି ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭଉା ମଧ୍ୟ ଦେଉନାହାନ୍ତି

ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଅଞ୍ଚଳରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଆଜି ଉଦ୍ବୋଧନ ଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦିଲ୍ଲୀ ହରିୟାଣା ଓ ମଧ୍ୟପ୍ରଦେଶରେ ପ୍ରଚାର କରିବାର ଥିବାବେଳେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶରେ ର୍ୟାଲି ଓ ରୋଡ ଶୋରେ ଯୋଗଦେବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଦୁମୁରିଆଗଞ୍ଜ ନିର୍ବାଚନ ମଣ୍ଡଳୀର ସିଦ୍ଧାର୍ଥନଗରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି

ଝାଡ଼ଖଣ୍ଡର ଧାନବାଦ କାମସେଦପୁର ଚାଇବାସା ଓ ଗିରିଡିହ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ରବିବାରଦିନ ହେବ

ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀ ଦଳ ଓ କିଲ୍ଲା ସ୍ୱେଚ୍ଚାସେବୀ ବାହିନୀର ଜବାନମାନେ କମ୍ପିଂ କରୁଥିବାବେଳେ ପଡ଼ୁଆ ଥାନା ଅନ୍ତର୍ଗତ କଙ୍ଗଲଭିତରେ ଦୁଇପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା

ଏସ୍ସି କଲେଜିୟମ ଜଷ୍ଟିସ ବିଆର୍ ଗଭାଇ ଓ ସୂର୍ଯ୍ୟକାନ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଉନ୍ନୀତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି ଜଷ୍ଟିସ ଗଭାଇ ଏବେ ବମ୍ବେ ହାଇକୋର୍ଟରେ ବିଚାରପତି ଥିବାବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି ଆଡ୍ ଏସ୍ସି କଲେଜିୟମ ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ୍ ଏଏସ୍ବୋପନ୍ନାଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦେବା ପାଇଁ କଲେଜିୟମଙ୍କ ସୁପାରିଶକୁ ମଧ୍ୟ ଦୋହରାଯାଇଛି କଲେଜିୟମ କହିଛନ୍ତି ସେମାନଙ୍କର ଦକ୍ଷତା ଆଚରଣ ଓ ସଚ୍ଚୋଟତା ଉପରେ କୌଣସି ପ୍ରତିକୃଳ ମନ୍ତବ୍ୟ ମିଳିନାହିଁ

ଭୋଟ୍ଗ୍ରହଣ ଦିନ କିଛି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଏକ କମ୍ୟୁନିଟି ହଲ୍ରୁ ଠାବ କରାଯାଇଥିଲା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଫିସର ପ୍ରବୀଣ କୁମାର ଗୁପ୍ତା କହିଛନ୍ତି ମୁଜାଫରପୁର ଜିଲ୍ଲା ନିର୍ବାଚନ ଅଫିସରଙ୍କ ରିପୋର୍ଟ ମିଳିବା ପରେ ସମ୍ପୂକ୍ତ ଅଫିସରଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନ୍ରଷ୍ଠାନ ଗ୍ରହଣ କରାଯାଇଛି ଏସ୍ସି ରାହୁଲ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ସଂକ୍ରାନ୍ତରେ ନିଷ୍ପଭି ନହେଲା ପର୍ଯ୍ୟନ୍ତ ତାଙ୍କୁ ଲୋକସଭା ନିର୍ବାଚନରୁ ଦୂରେଇ ରଖିବା ପାଇଁ କେନ୍ଦ୍ରସରକାର ଓ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶଦେବା ଲୋଡି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି

ଚୀନ୍ ପକ୍ଷର୍ ସାଧାରଣ ପ୍ରଶାସନ ଓ ଅବକାରୀ ବିଭାଗ ଉପମନ୍ତ୍ରୀ ଲି ଗ୍ରଓ ନେତୃତ୍ୱ ନେଉଥିବାବେଳେ ଭାରତର ବାଣିଜ୍ୟ କୃଷି ପଶୁପାଳକ କୃଷି ଏବଂ ପ୍ରକ୍ୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ଉନ୍ୟୁନ କର୍ତ୍ତପକ୍ଷର ଅଧିକାରୀମାନେ ଏହି ବୈଠକରେ ଯୋଗଦେବେ ୟୁକେ ନିରୋବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ଓ ଦୁଇ ବିଲିୟନ ଘେରରେ କଳାଧନ ଅର୍ଥ ହେରଫେର ଘଟଣାରେ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିକୁ ତୃତୀୟ ଥର ପାଇଁ ବ୍ରିଟେନର ଏକ କୋର୍ଟ ଜାମିନ ପ୍ରଦାନ କରିବାକୁ ମନାକରିଦେଇଛନ୍ତି ନୀରବ ଗତକାଲି ଓ୍ପେଷ୍ଟ ମିନିଷ୍ଟର ମାଜିଷ୍ଟେଟ କୋର୍ଟର ମୁଖ୍ୟ ବିଚାରପତି ଏମ୍ମା ଆରବୁଥନଙ୍କ ନିକଟରେ ହାଜର ହୋଇଥିଲେ

ତେବେ ବିଚାରପତି ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମୁମ୍ୟଇର ସ୍ୱତନ୍ତ ଅଦାଲତରେ ତାଙ୍କ ବିରୁଦ୍ଧରେ ଦାଖଲ କରାଯାଇଥିବା ଅଭିଯୋଗ ପତ୍ରରେ ଏହା ଦର୍ଶାଯାଇଛି

ଏହି ଅବସରରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ସକାଳୁ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଭାତଫେରି ଓ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍କମାଲ୍ୟ ଅର୍ପଣ ଆଦି କାର୍ଯ୍ୟକ୍ରମମାନ ସମ୍ପନ୍ ହୋଇଛି ପଶ୍ଚିମବଙ୍ଗ ସରକାର ଆଜି ସଂଧ୍ୟାରେ କୋଲକାତାରେ ଏକ ସ୍ପତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ଟାଗୋର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁଦେବ ରବୀନ୍ଦ୍ର ଟାଗୋରଙ୍କର ଜଦ୍ରୁଦିନ ଉପଲକ୍ଷେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଏସିଆର ପ୍ରଥମ ନୋବେଲ ପୁରସ୍କାର ବିଜେତା ଏବଂ ଜାତୀୟ ସଂଗୀତର ରଚୟିତା ଗୁରୁଦେବ ରବୀନ୍ଦ୍ର ଟାଗୋର ଦେଶର ଶ୍ରେଷ ସଂସ୍କୃତିର ପ୍ରତୀକ ଭାବେ ସବୁଦିନ ପାଇଁ ମନେରହିବେ ଗୁରୁଦେବଙ୍କର ମେଧା ଓ ତାଙ୍କର ସୂଜନୀ ଦ୍ୱାରା ଅନୁପ୍ରାଣିତ ହେବାପାଇଁ ଶ୍ରୀ କୋବିନ୍ଦ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗୁରୁଦେବ ରବୀନ୍ଦ୍ର ଟାଗୋର ଭାରତର ସର୍ବୋଉମ ନୈତିକତା ଶିକ୍ଷା ଓ ପରିପ୍ରକାଶ ପାଇଁ ଅବଦାନ କ୍ଷେତ୍ରରେ ଅଗ୍ରଣୀ ଥିଲେ ଶ୍ରୀ ମୋଦି କହିଛନ୍ତି ରବୀନ୍ଦ୍ର ଟାଗୋର ବିବିଧ ଗୁଣର ଅଧିକାରେୀ ଥିଲେ ଗଦ୍ୟ କବିତା କଳାକୃତୀ କ୍ଷେତ୍ରରେ ତାଙ୍କର ଚମତ୍କାର ପରିପ୍ରକାଶ ଆଜି ମଧ୍ୟ ଲୋକମାନଙ୍କୁ ଆକୃଷ୍ଟ କରୁଛି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଗୁରୁଦେବଙ୍କ ପ୍ରତି ମଧ୍ୟ ଶ୍ରଦ୍ଧଞ୍ଜଳି ଅର୍ପଣ କରିଚ୍ଛନ୍ତି କେଦାରନାଥ ଧାମ ଶୀତଦିନ ପରେ ଆଜି ସକାଳୁ କେଦାରନାଥ ପୀଠକୁ ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲାଯାଇଛି ବେଦମନ୍ତ ଉଚ୍ଚାରଣ ଓ ପାରମ୍ପରିକ ରୀତିନୀତି ସହ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲାଯାଇଛି ଅତିଶୟ ଶୀତୁଆ ପାଗ ସଡ୍ତ୍ୱେ ସାରା ଦେଶର ବହୁସଂଖ୍ୟକ ଭକ୍ତ ଶିବଙ୍କର ପ୍ରଥମ ଦର୍ଶନ କରିବା ପାଇଁ କେଦାରନାଥ ଧାମରେ ପହଞ୍ଚଥିବାର ଖବର ମିଳିଛି

ଚାକିରୀ ଦେବା ଆଳରେ ଅନେକ ଲୋକଙ୍କୁ ଏଭଳି ଠକାଯାଉଥିବାରୁ ଦୁବାଇସ୍ଥିତ ବାଣିଜ୍ୟ ଦୃତାବାସ କହିଛି ଚାକିରୀ କରିବାକୁ ଚାହୁଁଥିବା ଲୋକମାନେ କେବେବି ଭ୍ୱମଣ ବିଜା ମାଧ୍ୟମରେ ଚାକିରୀ ପାଇଁ ଆସିବା ଉଚିତ୍ ନୁହେଁ